ବୁଲନ୍ଦସହର ଉତ୍ତରପ୍ରଦେଶ ସରକାର ବୁଲନ୍ଦସହର ଜିଲ୍ଲା ଏସ୍ଏସ୍ପି କେବି ସିଂଙ୍କୁ ବଦଳି କରିଛନ୍ତି ଜିଲ୍ଲାରେ ହିଂସାତ୍ମକ ଘଟଣା ଘଟିବାର କିଛିଦିନ ପରେ ଏହି ବଦଳି କରାଯାଇଛି ଶ୍ରୀ ସିଂଙ୍କୁ ଡିଜିପି ଅଫିସ୍ରେ ନିଯୁକ୍ତି ଦିଆଯାଇଛି ପ୍ରଭାକର ଚୌଧୁରୀ ବୁଲନ୍ଦସହରର ନୃତନ ଏସ୍ଏସ୍ପି ଭାବରେ ଯୋଗଦାନ କରିବେ ଜଣେ ମଣ୍ଡଳ ଅଧିକାରୀ ଏବଂ ଷ୍ଟେସନ୍ ଇନ୍ଚାର୍ଜଙ୍କୁ ମଧ୍ୟ ବଦଳି କରାଯାଇଛି ଗୁଇନ୍ଦା ବିଭାଗ ଏଡିକି ଏସ୍ଭି ଶିରୋଦ୍କରଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷାନ ଗ୍ରହଣ କରାଯାଇଛି ସେ ଗତକାଲି ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ଅନ୍ୟପକ୍ଷରେ ଏସ୍ଆଇଟି ଏହି ଘଟଣାର ତଦନ୍ତ କରୁଛି

ପୋଲିସ୍ ଇନ୍ନପେକୁର ସୁବୋଧ କୁମାର ସିଂ ଏବଂ କଣେ ଗ୍ରାମବାସୀଙ୍କର ଏହି ହିଂସାରେ ମୃତ୍ୟୁ ଘଟିଛି

ଆଜି ବିଳୟିତ ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ସମସ୍ତ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ଜେ ଆଣ୍ଡ କେ ଜାମ୍ମୁ କାଶ୍ମୀରର ରଜୌରୀ କିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ଆଜି ପାକିସ୍ତାନ ସେନା ପୁଣି ଯୁଦ୍ଧବିରତି ଉଲ୍ଲୁଘଂନ କରି ଗୁଳିଗୋଳା ବର୍ଷଣ କରିଛନ୍ତି

ସୀମାନ୍ତରେ ପହରା ଦେଉଥିବା ଭାରତୀୟ ସେନା ପକ୍ଷରୁ ପାଲଟା ଜବାବ କାରି ରହିଥିବା ଜଣାପଡ଼ିଛି ଏହି ଘଟଣାରେ ଭାରତ ପକ୍ଷରୁ କେହି ହତାହତ ହୋଇଥିବା ସ୍ନଚନା ମିଳିନାହିଁ ଜେକେ ସର୍ଚ୍ଚ ଅପରେସନ୍ ଜାମ୍ମୁ କାଶ୍ମୀରରେ ମିଳିତ ସୁରକ୍ଷାବଳ ପକ୍ଷର୍ତ୍ ଆଜି ସନ୍ଧ୍ୟାରେ ଶ୍ରୀନଗର ନିକଟବର୍ତ୍ତୀ ମୁଜଗନ୍ଦ ଅଞ୍ଚଳରେ ଖାନତଲାସି ଜାରି ରହିଛି ସେହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସ୍ନଚନା ମିଳିବା ପରେ ସେନା ପୁଲିସ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ଖାନତଲାସି ଆରମ୍ଭ କରାଯାଇଛି ଦୁଇରୁ ତିନି ମଔ ଆତଙ୍କବାଦୀ ଲୁଚି ରହିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି

ଏକ ଟ୍ୱିଟ୍ ବାର୍ଭାରେ ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଏହି ସଂଗଠନ ଆରମ୍ଭ ହେବା ଦିନଠାର୍ ଦେଶଗୁଡ଼ିକ ମଧ୍ୟରେ ଆଞ୍ଚଳିକ ସହଯୋଗ ବୃଦ୍ଧି ହେଉଥିବାରୁ ତାହା ସୁଦ୍ରରୁ ପ୍ରସାରି ପ୍ରଭାବ ପକାଇ ପାରିଛି

ସେମାନେ ଏନ୍ଡିଏଫ୍ବି ସଂଗଠନର ବୋଲି ଜଣାପଡ଼ିଛି ଆଜି ସକାଳେ ସେନା ଏବଂ ପୁଲିସ୍ର ମିଳିତ ଖାନତଲାସି ବେଳେ ମଜାବତ ଅଞ୍ଚଳରୁ ସେହି ଦୁଇ ଜଣକୁ ଗିରଫ୍ କରାଯାଇଛି ଉଭୟ ଆତଙ୍କବାଦୀ ମିଆଁମାର୍ ସ୍ଥିତ ଆତଙ୍କବାଦୀ ସଂଗଠନରୁ ପ୍ରଶିକ୍ଷଣ ପାଇଥିବା ପ୍ରପଲିସ୍ କହିଛି

ଆଜି ସକାଳେ ମଣ୍ଡି ତହସିଲର ଏକ ବସ୍ ଖାତକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି ଲୋରାନ୍ରୁ ବସ୍ଟି ପୁଞ୍ ଆଡ଼କୁ ଯାଉଥିବା ବେଳେ ରାସ୍ତାରୁ ତଳକୁ ଖସିପଡ଼ିଥିଲା

ଆସାମ ପଞ୍ଚାୟତ ପୋଲ୍ ଆସନ୍ତାକାଲି ଆସାମରେ ହେବାକୁ ଥିବା ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ଉପସେନା ମୁଖ୍ୟ ଲେଫୁନାଣ୍ଟ ଦେବରାଜ ଅନବୁ ପ୍ୟାରେଡ୍ ଅନୁଧ୍ୟାନ କରିଥିଲେ

ଲଙ୍କା ଏସ୍ସି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଲ ସିରିସେନାଙ୍କ ଦ୍ୱାରା ପାର୍ଲାମେଣ୍ଟ ଭଙ୍ଗ ନେଇ ଦାଖଲ ହୋଇଥିବା ପିଟିସନ ଉପରେ ସେଦେଶର ସ୍ରପ୍ରିମକୋର୍ଟ ଶୁଣାଣି ଶେଷ କରିଛନ୍ତି ଆସନ୍ତା ସପ୍ତାହ ସୁଦ୍ଧା ରାୟ ପ୍ରକାଶ ପାଇବ ଏବଂ ପାର୍ଲାମେଣ୍ଟ ଭଙ୍ଗ ନେଇ ଜାରି ହୋଇଥିବା ରହିତାଦେଶକୁ ସୋମବାର ପର୍ଯ୍ୟନ୍ତ ଘ୍ରଞ୍ଚାଇ ଦିଆଯାଇଛି

ତେବେ ଏହି ଦସ୍ତାବିଜ୍ରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କିମ୍ବା ତାଙ୍କ ସହଯୋଗୀଙ୍କ ବିରୋଧରେ ରୁଷ ପକ୍ଷରୁ କୌଣସି ଷଡ଼ଯନ୍ତ୍ର କରାଯାଇଥିବା ସ୍ୱଷ୍ଟ ହୋଇନାହିଁ ଏହି ଅଭିଯୋଗପତ୍ରରେ ଟ୍ରମ୍ଫ୍ଙ୍କ ପ୍ରଚାର ଦାୟିତ୍ୱ ନେଇଥିବା ଅଧିକାରୀ କୋର୍ଟକୁ ମିଥ୍ୟା ତଥ୍ୟ ଦେଇଥିବା କୁହାଯାଇଛି

ରାଠୋଡ୍ ସ୍କୋଟସ୍ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କଲୋନେଲ୍ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ୍ ଦେଶରେ ଖେଳ ପ୍ରତି ଅନୁକୂଳ ପରିବେଶ ସୃଷ୍ଟି ହୋଇଥିବା କହିଛନ୍ତି ଆଜି ନ୍ମଆଦିଲ୍ଲୀର ଜାଗରଣ କନ୍କ୍ଲେଭ୍ରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି କେବଳ କ୍ରିକେଟ୍ ନୁହେଁ ଅନ୍ୟାନ୍ୟ ଖେଳରୁ ମଧ୍ୟ ତାରକା ସୃଷ୍ଟି ହେଉଛନ୍ତି ସରକାର ଖେଳର ବିକାଶ ପାଇଁ ଅନେକଗୁଡ଼ିଏ ପଦକ୍ଷେପ ନେଉଛନ୍ତି

ଆନ୍କୋନା ପୂର୍ବ ଉପକୃଳ ନଗରୀ ନିକଟରେ ଏହି ଘଟଣା ଘଟିଛି

ଓଟିଏ ଗାଇଡ୍ଲାଇନ୍ସ ପର୍ଯ୍ୟଟନ ମନ୍ତ୍ରଣାଳୟ ଅନ୍ ଲାଇନ୍ ଟ୍ରାଭେଲ୍ ଆଗ୍ରିଗେଟର୍ସ ଓଟିଏ ଅନୁମୋଦନ ପାଇଁ ଏକ ନିର୍ଦ୍ଦେଶାବାଳୀ ପ୍ରସ୍ତୁତ କରିଛି ପର୍ଯ୍ୟାପ୍ତ ସୁରକ୍ଷା ଏବଂ ସେବା ଯୋଗାଣ ଓ ପର୍ଯ୍ୟଟକମାନଙ୍କ ପାଇଁ ବିକଚ୍ଚ ବ୍ୟବସ୍ଥା କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ହେବ ଏହି ସ୍ୱେଚ୍ଛାକୃତ ଯୋଜନା ମାଧ୍ୟମରେ ଓଟିଏ ମାନଙ୍କୁ ସଂଗଠିତ ଭାବେ ଏକ ମଞ୍ଚକୁ ଆଣାଯାଇ ପାରିବ ବୋଲି ଗତକାଲି ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି